ଆସନ୍ତାକାଲି ମାମଲାର ହେବ ଶ୍ରଶାଣି

ଆ ସରକାରଙ୍କ ବିରୋଧରେ ରାକ୍ୟ ସରକାର ଦେଶର ସର୍ବୋଚ ଅଦାଲତରେ ଦାଖଲ କରିଥିବା ଏହି ଆବେଦନ ଶୁଶାଣି ପାଇଁ ଗ୍ରହଶ କରାଯାଇଛି ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଶି ହେବ ବୋଲି ଜଣାପଡ଼ିଛି ରୁଜୁ କରାଯାଇଥିଲା

ସୀମା ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଏଥିରେ ଅନୁରୋଧ କରାଯାଇଛି

ଶ୍ରୀ ତୋମର ମଧ୍ଧ ଭୋପାଳ ବିକାନେର୍ରେ ଆଇଆର୍ପିଆର୍ ଆଞ୍ଚଳିକ କେନ୍ଦର କାର୍ଯ୍ୟାଳୟ ଏବଂ ପରୀକ୍ଷାଗାର ଭବନକୁ ଉଦ୍ଘାଟନ କରିଛନ୍ତି ଆଇଆଇପିଆର୍ ପକ୍ଷରୁ ଆୟୋଜିତ ବିଶ୍ୱ ଡାଲି ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ତୋମର ଏହି ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ

ଏହାବ୍ୟତୀତ ବିଭାଗର ସମସ୍ତ ପ୍ରଶାସନ ଅଧିକାରୀ ମଧ୍ଧ ବିଭିନ୍ଦ ସ୍କୁଲ ଯାଇ ଶିକ୍ଷକ ଓ ଅଭିଭାବକଙ୍କ ବୈଠକରେ ଯୋଗଦେବେ

ଇଶ୍ୱର ଆଇଟିଆର୍ର ଫଟୋଗ୍ରାଫର୍ ଭାବେ କାର୍ଯ୍ୟ କରୁଥିବା ସମୟରେ ବିଦେଶୀ ଗୁପ୍ତଚରଙ୍କୁ ଆଇଟିଆର୍ର ଗୁପ୍ତତଥ୍ୟ ସବୁ ଦେଉଥିଲେ ଏନେଇ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ରା ରାକ୍ୟ ଗୁଇନ୍ଦା ବିଭାଗକୁ ଅବଗତ କରାଇବା ପରେ ତା'ର ଗତିବିଧି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ